ଆଗୁଆ ପ୍ରସ୍ତୁତି ତ୍ୱରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ବୈଠକରେ ଗୁରୁତ୍ୱାରୋପ

ଅନ୍ୟ ମେଟ୍ରୋ ସହର ଭଳି ଭୁବନେଶ୍ୱରରେ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ସେଠାରେ କଟକଣାକୁ କଡ଼ାକଡ଼ି କରାଯାଇଥିବା ବିଏମ୍ସି କମିଶନର୍ ପ୍ରେମ୍ଚନ୍ଦ ଚୌଧୁରୀ କହିଛନ୍ତି

ମଧ୍ଧାହୁ ଧ୍ରପ ଓ ଦ୍ୱିତୀୟ ମଣ୍ଡପ ଭୋଗ ନୀତି ପରେ ବନକ ଲାଗି ପାଇଁ ପ୍ରସ୍ତୁତ କରାଯାଉଛି ଏହାପରେ ପହୁଡ଼ ଆଳତି କରାଯାଇ ଦୁଆର ପଡ଼ିବ

ଶ୍ରୀଗୁଖିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ଆସନ୍ତାକାଲି ମହାଲକ୍ଷୀ ଶ୍ରୀଗୁଖିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ

ରାକ୍ୟର ବିଭିନ୍ନ କିଲ୍ଲାରେ ଆକି ଏନେଇ ସଚେତନତା କାର୍ଯ୍ୟକ୍ରମମାନ ଅନୁଷିତ ହୋଇଯାଇଛି